ଆଜିର ଦିନଟିକୁ ଶହୀଦ୍ ଦିବସ ଭାବେ ପାଳନ କରାଯାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟ୍ସ୍ଥିତ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହର୍ଦୀପ୍ ସିଂହ ପୁରି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ କେନେରାଲ୍ ବିପିନ୍ ରାୱତ୍ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ନର୍ବଣେ ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ କରମ୍ବୀର ସିଂହ ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ଆର୍କେ ଭଦୌରିଆ ରାଜଘାଟ ଯାଇ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି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

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ବାର୍ତ୍ତା ଦେଇ ଶାନ୍ତି ଅହିଂସା ସରଳତା ନିଷ୍କପଟତା ଓ ମାନବିକତା ଭଳି ଗାନ୍ଧିଜୀଙ୍କର ଆଦର୍ଶଗୁଡ଼ିକର ପାଳନ କରିବାକୁ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ବାପୁଙ୍କର ଆଦର୍ଶ ଦେଶର କୋଟି କୋଟି ଲୋକଙ୍କୁ ଏଭଳି ଅନୁପ୍ରାଣିତ କରି ଚାଲିଥିବ ସେ କହିଛନ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବ୍ୟକ୍ତିମାନଙ୍କର ବଳିଦାନକୁ ସ୍କରଣ କରିବାପାଇଁ ଶହୀଦ୍ ଦିବସ ପାଳନ କରାଯାଉଛି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ କହିଛନ୍ତି ଗାନ୍ଧିଜୀ ଶାନ୍ତି ଅହିଂସା ଓ ନିଃସ୍ୱାର୍ଥପର ସେବାର ପ୍ରତୀକ ଥିଲେ ସେ କହିଛନ୍ତି ଗାନ୍ଧିକୀ ତାଙ୍କର ନୀତି ଓ କାର୍ଯ୍ୟ ମାଧ୍ୟମରେ ସମଗ୍ର ମାନବ ଜାତିପାଇଁ ଏକ ଅଲିଭା ଦାଗ ଛାଡ଼ି ଯାଇଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ସମାଜର ଗରିବ ଦୁର୍ବଳ ଦଳିତ ଓ ଅନୁନ୍ନତ ଲୋକମାନଙ୍କ ମଙ୍ଗଳ ପାଇଁ ଗାନ୍ଧିଜୀଙ୍କ ଅହିଂସାର ପଥକୁ ବିଶ୍ୱର ଜନସାଧାରଣ ଅନୁସରଣ କରିଆସୁଛନ୍ତି ଫିଲ୍କସ୍ ଡିଭିଜନ୍ ଗାନ୍ଧିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକର ପ୍ରଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛି

ସେହି କୃଷକ ସଙ୍ଗଠନ ଗୁଡ଼ିକ ଆନ୍ଧ୍ରପ୍ରଦେଶ ଗୁଜରାତ୍ ଜାନ୍ମୁ କାଶ୍ମୀର କର୍ଷ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓଡ଼ିଶା ତାମିଲ୍ନାଡୁ ତେଲଙ୍ଗାନା ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରୁ ଥିଲେ କୃଷକ ସଙ୍ଗଠନଗୁଡ଼ିକ କୃଷି ଆଇନ ସଂକ୍ରାନ୍ତରେ ସେମାନଙ୍କର ମତାମତ ଦେଇଛନ୍ତି ସୁପ୍ରିମ୍କୋର୍ଟଙ୍କ କମିଟିରେ ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଡକ୍କର ପ୍ରମୋଦ ଯୋଶୀ ଓ ଶେତ୍କରୀ ସଙ୍ଗଠନ ସଭାପତି ଅନିଲ୍ ଘନଓ୍ୱତ୍ ଥିଲେ

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ତା୍ଚଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହାର ଲାଇବ୍ ଷ୍ଟ୍ରିମିଂ ହେବ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତରଣର ପ୍ରଚାର କରିବ

ସରକାରୀ ଖର୍ଚ୍ଚ ବୃଦ୍ଧିଦ୍ୱାରା ଅଭିବୃଦ୍ଧି ତ୍ୱରାନ୍ୱିତ ହେବାର ଏଥିରେ କୁହାଯାଇଛି

ରପ୍ତାନୀ ଓ ସରକାରୀ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧିକୁ ନିମ୍ନଗାମୀ ହେବାରୁ ରକ୍ଷା କରିଥିବାର ଏଥିରେ ଉଲ୍ଲେଖ ରହିଛି

ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅତିମାତ୍ରାରେ ହ୍ରାସ ପାଇଁ ପୁନର୍ବାର ପୂର୍ବାବସ୍ଥାକୁ ଫେରିବା ବିଷୟରେ ଅର୍ଥନୈତିକ ସର୍ବେକ୍ଷଣରେ ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ କରାଯାଇଛି ଏଭଳି ଜଟିଳ ସମୟରେ ଅର୍ଥନୈତିକ ସୁଧାର ପାଇଁ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର ରିପୋର୍ଟରେ ଉଲ୍ଲେଖ ରହିଛି କୋବିଡ୍ ସଂକ୍ରମଣ ଯୋଗୁଁ କଞ୍ଚାମାଲ୍ ଉତ୍ପାଦନ ଓ ନିର୍ମାଣ କ୍ଷେତ୍ରର ବିକାଶ ହାର ସବୁଠୁ ଅଧିକ ନିମ୍ନଗାମୀ ହୋଇଥିବାର ରିପୋର୍ଟରେ ଉଲ୍ଲେଖ ରହିଛି ଆର୍ଥିକ ଦାୟିତ୍ୱବାନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଆର୍ଥିକ ନୀତିରେ ସୁଧାର ପାଇଁ ରିପୋର୍ଟରେ ସୁପାରିସ୍ କରାଯାଇଛି ରିପୋର୍ଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାର କୁହାଯାଇଛି

କୋବିଡ୍ ପ୍ରତିଷେଧକ ଦେବାରେ ଉତ୍ତର ପ୍ରଦେଶ ଶୀଷ୍ଠ ସ୍ଥାନରେ ଥିବାବେଳେ ତାହା ପରକୁ ରାଜସ୍ଥାନ କର୍ଷାଟକ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରହିଛି

ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି

ଗାନ୍ଧିଜୀ ଷ୍ଟାଚ୍ୟ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଡ୍ୟାବିସ୍ ଠାରେ ମହାତ୍ରାଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିବାରୁ ଭାରତ ଏହାକୁ କଟ୍ଭାଷାରେ ନିନ୍ଦା କରିଛି ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଅତ୍ୟନ୍ତ ଘୂଣ୍ୟ କାର୍ଯ୍ୟ ବୋଲି ବର୍ଷ୍ଣନା କରିଛି ମନ୍ତ୍ରଣାଳୟ କହିଛି ଗାନ୍ଧିଜୀ ସମଗ୍ର ବିଶ୍ୱ ପାଇଁ ଆଦର୍ଶ ହୋଇ ରହିଛନ୍ତି ଓ ବିଶ୍ୱବାସୀ ଗାନ୍ଧିଜୀଙ୍କ ନୀତିଦ୍ୱାରା ଅନୁପ୍ରାଣିତ ହୋଇ ଆସୁଛନ୍ତି

ଘଟଣାର ପୁଙ୍ଗାନୁପୁଙ୍ଗ ତଦନ୍ତ କରି ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି

ପୁଲ୍ୱାମା ଜିଲ୍ଲାର ଲେଲହାର ଗ୍ରାମଠାରେ ସେମାନେ ଆତ୍କସମର୍ପଣ କରିଥିବାର ଖବର ମିଳିଛି ଏ ସଂକ୍ରାନ୍ତରେ ବିସ୍ତୁତ ସୂଚନା ଦେଇ ପୁଲିସ୍ର କଣେ ମୁଖପାତ୍ର କହିଛନ୍ତି ନିରାପତ୍ତା ବାହିନୀ ଯବାନମାନେ ଗତ ସନ୍ଧ୍ୟାରେ ସମଗ୍ର ଅଞ୍ଚଳକୁ ଘେରଉ କରିବା ପରେ ଦୁଇ ଜଣଯାକ ସନ୍ତାସବାଦୀ ଆତ୍ମସମର୍ପଣ କରିବାକୁ ବାଧ ହୋଇଥିଲେ ମଧ୍ୟରାତ୍ରୀରେ ଏହି ଘଟଣା ଘଟିଥିବାର ବିଶ୍ୱସ୍ତ ସ୍ନତ୍ରରୁ ଜଣାପଡ଼ିଛି ଏହାପୂର୍ବରୁ ସନ୍ତାସବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଜଣେ ସନ୍ତାସବାଦୀ ଆହତ ହୋଇଥିବାର ଜଣାପଡ଼ିଛି ଆହତ ସନ୍ତାସବାଦୀର ଚିକିହା ପାଇଁ ତାକୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି